ଡାକ୍ତରଙ୍କ ନିୟୋକିତ କରିଛନ୍ତି

ସେ କହିଛନ୍ତି ପ୍ଲାକମା ଥେରାପି ରାକ୍ୟରେ ସଫଳତା ଆଶିଦେଇଛି

ତେବେ ଅତି ଜରୁରୀକାଳୀନ କାର୍ଯ୍ୟାଳୟ ଏବଂ ଅତ୍ୟାବଶ୍ୟକ ସେବାକୁ ଅନୁମତି ପ୍ରଦାନ କରାଯାଇଛି

ଲୋକସେବା ଭବନଠାରେ ଗତକାଲି ମୁଖ୍ୟ ଶାସନ ସଚିବ ଅସୀତ ତ୍ରିପାଠୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏକ ବୈଠକରେ ଶ୍ରୀ ଗର୍ଗ ଦକ୍ଷତା ପୋର୍ଟାଲ୍ର ବିଭିନ୍ନ ବୈଷୟିକ ଦିଗ ଏବଂ ପ୍ରୟୋଗ ସଂକ୍ରାନ୍ତରେ ବୁଝାଇଥିଲେ

ଭିଡ଼ିଓ କନ୍ଫରେନ୍ବିଂ ମାଧ୍ଧମରେ ଧାର୍ଯ୍ୟ ତାରିଖରେ ଏହି ମାମଲାଗୁଡ଼ିକର ଶ୍ରୁଶାଶି କରାଯିବାକୁ ବ୍ୟବସ୍ରା ହୋଇଛି ବୋଲି ଆୟ୍ଟକ୍ତଙ୍କ ପକ୍ଷର୍ ସ୍ ଚନା ଦିଆଯାଇଛି